ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିଛନ୍ତି

ତାହା ସମାନ୍ତରାଳ ହେବ ବୋଲି ସଭାପତି ସ୍ଚନା ଦେଇଛନ୍ତି

ତାଙ୍କର ଏହି ସଫଳତାକୁ ନେଇ ଆଜି ରାଜ୍ୟ ସରକାର ଦେଢ଼କୋଟି ଟଙ୍ଙା ପୁରସ୍କାର ରାଶି ଘୋଷଣା କରିଛନ୍ତି

କଣେ ଇନ୍ସପେକ୍ଟରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି

ମହାନଦୀ ଅବବାହିକାରେ ରହିଥିବା କେତେକ ଜିଲ୍ଲାରେ ଏଥିଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି